କଠିନ ସମୟରେ ଆଶା ହରାଇବା ଭଳି ରାଷ୍ଟ୍ର ଭାରତ ନୁହେଁ ବୋଲି ସେ କହିଛନ୍ତି

କୃଷି ପ୍ରଣାଳୀରେ ଅଭିନବତା ଯୋଗୁଁ ରେକର୍ଡ ପରିମାଣର ଶସ୍ୟ ସଂଗ୍ରହ ସଂପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ପଞ୍ଜାବ ଓ ହରିଆନାର କୃଷକମାନେ ପ୍ରଥମକରି ପ୍ରତ୍ୟକ୍ଷ ଅର୍ଥ ହସ୍ତାନ୍ତରର ସୁଫଳ ପାଇବା ଆରମ୍ଭ କରିଛନ୍ତି

କୋଭିଡ ମହାମାରୀ ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଗ୍ରାମାଂଚଳରେ ମଧ୍ୟ ବହୁ ସଂଖ୍ୟାରେ ମାମଲା ଚିହ୍ନଟ ହେବାରେ ଲାଗିଛି ଗ୍ରାମପଂଚାୟତଗୁଡିକ ସେମାନଙ୍କ ନିଜ ନିଜ ଅଂଚଳରେ ଉଚିତ୍ ସଚେତନତା ଓ ପରିମଳ ବ୍ୟବସ୍ଥା ସୁନିଶ୍ଚିତ କରିବା ଦିଗରେ କାର୍ଯ୍ୟ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି ଔଷଧପତ୍ର ଏବଂ ମେଡିକାଲ ଉପକରଣଗୁଡିକର କଳାବଜାରୀ ରୋକିବା ପାଇଁ କଠୋର ନିୟମ ସୁନିଶ୍ଚିତ କରିବା ସକାଶେ ଶ୍ରୀ ମୋଦି ରାଜ୍ୟ ସରକାରମାନଙ୍କୁ କହିଛନ୍ତି ଦେଶର ଭେଷଜ କ୍ଷେତ୍ର ବହୁ ପରିମାଣର ଔଷଧପତ୍ର ଉତ୍ପାଦନ ସହ ଏହାର ବିତରଣ ମଧ୍ୟ କରିଚାଲିଛି ଏବଂ ନୂଆ କୋଭିଡ ହସ୍କିଟାଲ ଏବଂ ଅକ୍କିଜେନ ପ୍ଲାଂଟ ପ୍ରତିଷ୍ଠା ନିମନ୍ତେ କେନ୍ଦ୍ର ସରକାରଙ୍କ ସମ୍ପୁର୍ଣ୍ଣ ସରକାରୀ ତନ୍ତ୍ର ଏକଜ୍ଜୁଟ ହୋଇ କାର୍ଯ୍ୟ କରୁଛନ୍ତି ବୋଲି ସେ କହିଛନ୍ତି ଏଭଳି କଠିନ ସମୟରେ କୋଭିଡ ସମ୍ପର୍କିତ ସମସ୍ତ ଯତ୍ନ ଏବଂ ଅକ୍ନିଜେନ୍ ଯୋଗାଣ ସୁନିଶ୍ଚିତ କରିବା ସକାଶେ ସଶସ୍ତ ବାହିନୀ ସମସ୍ତ ଶକ୍ତି ଲଗାଇ ଦେଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ସଠିକ୍ ଭାବେ ମାସ୍କ ପିନ୍ଧିବା ସହ କୋଭିଡର କୌଣସି ଲକ୍ଷଣ ଦେଖା ଦେବା ମାତ୍ରେ ଡାକ୍ତରଙ୍କ ପରାମର୍ଶ ନେବାକୁ ଶ୍ରୀ ମୋଦି ପରାମର୍ଶ ଦେଇଛନ୍ତି

ପିଏମ୍ ତୋମର କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ୟମ ସର୍ବଦା ସୁଶାସନ ଜୀବନଶୈଳୀରେ ଉନ୍ନତି ଏବଂ ଚାଷୀଙ୍କ ଆୟକୁ ଦ୍ୱିଗୁଶିତ କରିବା ଦିଗରେ ଅଗ୍ରସର ହେଉଛି ସେ କହିଚନ୍ତି କୃଷିକ୍ଷେତ୍ର ପାଇଁ ଆୟ କେନ୍ଦ୍ରିକ ନୀତି ପ୍ରଣୀତ କରାଯାଇଛି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାକୁ ଏକ ବ୍ୟାପକ ଯୋଜନା ଭାବେ ଶ୍ରୀ ତୋମାର ଅଭିହିତ କରିଛନ୍ତି

ସ୍ୱଚନାଯୋଗ୍ୟ ଚଳିତମାସ ପହିଲାରୁ ଦେଶରେ ତୃତୀୟ ପର୍ଯ୍ୟାୟ କୋଭିଡ ପ୍ରତିଷେଧକ ଟିକାକରଣ କାର୍ଯ୍ୟ ଜାରି ରହିଛି

ଏହାକୁ ନିରନ୍ତର ଭାବେ ଅଧିକ ବ୍ୟାପକ କରାଯାଉଛି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

ପରେ ଏହା ଉତର ଉତର ପଣ୍ଟିମ ଆଡକୁ ଗତି କରି ଗୁଜରାଟ ଦେଇ ପାକିସ୍ତାନ ତଟ ଆଡକୁ ଅଗ୍ରସର ହେବ